ତେବେ ଗତ ଦୁଇଦିନ ଗୃହରେ କାର୍ଯ୍ୟ ଠିକ୍ଭାବେ ଚାଲିପାରିନଥିବାବେଳେ ଆଜି କିଛିଟା ସ୍ୱାଭାବିକ ହୋଇଥିଲା

ଏପରିକି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ପୁଞ୍ତିକାରେ ମହାମ୍

ଅପରାହ୍ବରେ ମହାତ୍ବା ଗାନ୍ଧିଙ୍କ ମୃତ୍ୟୁ ଘଟଣା ସମ୍ମର୍କୀତ ଭୁଲ୍ ତଥ୍ୟ ପ୍ରକାଶନ ଉପରେ ଗୃହରେ ସରଗରମ ଆଲୋଚନା ହୋଇଥିଲା

ସେହିପରି ପ୍ରତାପ କେଶରୀ ଦେବଙ୍କୁ ରିଟର୍ଶ୍ଡିଂ ଅଫିସର ଭାବେ ଦାୟିତ୍ୱ ମିଳିଛି ପ୍ରଥମଥର ପାଇଁ ବିଜେଡ଼ିରେ ସଂଗଠନ ସଂପାଦକ ପଦବୀ ସୂଷ୍ଟି ହୋଇଛି କେବଳ ଭାରତୀୟ ଜନତା ପାର୍ଟିରେ ପ୍ରବ୍ରରୁ ଏହି ପଦବୀ ରହିଛି

ଏହି ଗସ୍ତ ସମୟରେ କିଲ୍ଲାପାଳଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ

ତେବେ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍ ଅନ୍ତର୍ଗତ ବଳେଇପୁର ଗ୍ରାମ ପଞାୟତରେ କେନ୍ଦ୍ରୀୟ ଦଳ ପହଞି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ

ଧାମରା କରଣପଲ୍ଲୀ ଜାଗୁଳା ଦୋଷିଙ୍ଗା ଏପରି ଚାରୋଟି ପଞ୍ଚାୟତର କ୍ଷତିଗ୍ରସ୍ଠ ଅଞ୍ଞଳରେ କେନ୍ଦୀୟ ଦଳ ଅନୁଧାନ କରି ଧାନଚାଷ ବାସଗୃହ ଗମନାଗମନ ବିଦ୍ୟୁତ୍ କ୍ଷତି ହୋଇଥିବା ଦେଖିବା ସହ ସ୍ଥାନୀୟ ପଞାୟତ ସମ୍ପର୍କରେ ଲୋକଙ୍କୁ ପଚାରି ବୁଝି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ

ଏହାପରେ ବ୍ରକରାଜନଗର ବନ୍ଦ କରାଯାଇଛି

ରଙ୍ଙାରଙ୍ଙ ଆଲୋକମାଳା ଓ ଲୋକଙ୍ଙ କୋଳାହଳ ସହ ମହାନଦୀ ପଟୁ ବୋହି ଆସୁଥିବା ଶୀତୁଆ ପବନ ସାଧାରଶ ଲୋକଙ୍ଙ ତନମନକୁ ବେଶ୍ ପୁଲକିତ କରିଦେଉଛି